ଗତକାଲିଠାରୁ ଆର ହୋଇଥିବା ଭୋଟ୍ ଗଶତି ଆକି ଶେଷ ପର୍ଯ୍ୟାୟରେ ପହଞ୍ଚିଛି

ସେହିଭଳି କଂଗ୍ରେସର ସପ୍ତଗିରି ଉଲ୍ଲାକା କୋରାପୁଟ ଆସନର୍ ଜିତି ଦଳର ଖାତା ଖୋଲିପାରିଛନ୍ତି

ନୈତିକତା ଦୃଷ୍ଟିରୁ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି